ଅନଲାଇନ ମାଧ୍ଧମରେ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ

ଏହି ଅବସରରେ ଡାକ ବିଭାଗର ଅଧ୍ୟକ୍ଷଉପାଧ୍ୟକ୍ଷ ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇ ଡାକଘର ପରିସର ଏବଂ ଡାକଘର ଚର୍ତୁପାର୍ଶ୍ୱକୁ ସଫେଇ କରିଥିଲେ

ମନ୍ତୀ ଶ୍ରୀ ବେହେରା କାର୍ଯ୍ୟଗ୍ରମଗୁଡ଼ିକର ସଫଳ ର୍ପାୟନ ପ୍ରତି ବିଶେଷ ଯତ୍ବାନ ହେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଳେ

ରାକ୍ୟ ଶ୍ରମ କମିଶନର ନିରଞ୍ଞନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ ଅଅଳର୍ ସାଧାରଣ ଲୋକେ ଯେପରି ଦାଦନ ନ ଯିବେ ସେ ସଂପର୍କରେ ଆଲୋଚନା ହୋଇଥିଲା ଏଥିସହିତ ପନିପରିବା ଚାଷ ଓ ଦୁଗ୍ଗ ଉପାଦନ ପ୍ରତି ଲୋକଙ୍କୁ ସଚେତନ କରାଇ ସେମାନଙ୍କର ଆର୍ଥିକ ସ୍ଛିତିରେ ସୁଧାର ଆଶିବା ପାଇଁ ଶ୍ରୀ ସାହୁ ଗୁରୁତ୍ୱାରୋପ କରିଥିଲେ

ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତଣ ଆଇନ ସଂପର୍କିତ ଏହି କିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ସମାଜ ଗଠନରେ ସୁସ୍ଥ ଓ ଶିକ୍ଷିତ ଶିଶ୍ୱର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ

ବର୍ଉମାନ ରାକ୍ୟର କେତେକ ଅଞ୍ଞଳରେ ମଧ ବର୍ଷା ଜାରି ରହିଛି